ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାୱଡ଼େକର କହିଛନ୍ତି ଯେ ଜନଗଣନାକୁ ସହଯୋଗ କରିବା ପାଇଁ ଆପ୍ ଭିଭିକ ଟେକ୍ନୋଲୋଜିର ବ୍ୟବହାର କରାଯିବ ଏହି ଜନଗଣନା ସମୟରେ କ୍ରାତୀୟ କନସଂଖ୍ୟା ପଞ୍ଜିକାର ସଂଶୋଧନ ପାଇଁ ଲୋକଙ୍କଠାରୁ ବାୟୋମେଟ୍ରିକ୍ କୌଣସି କାଗଜପତ୍ର କିମ୍ବା ପ୍ରମାଣ ସଂଗ୍ରହ କରାଯିବ ନାହିଁ ଆଉ ଏକ ବଡ଼ ନିଷ୍ପଭିକ୍ରମେ କ୍ୟାବିନେଟ୍ ବୈଠକରେ ତିନି ସେନାର ମିଳିତ ମୁଖ୍ୟ ପଦ ସୃଷ୍ଟିକୁ ଅନୁମୋଦନ ମିଳିଛି

ଚଳିତବର୍ଷ ସ୍ୱାଧୀନତା ଦିବସ ଭାଷଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଦ ସୃଷ୍ଟି ବିଷୟରେ ଘୋଷଣା କରିଥିଲେ ସିଡିଏସ୍ ସାମରିକ ବ୍ୟାପାର ବିଭାଗର ମୁଖ୍ୟଭାବେ କାର୍ଯ୍ୟ କରିବେ ଏବଂ ଏହା ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ କାମ କରିବ ସିଡିଏସ୍ ଏହି ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରିବେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଆହୁରି ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସମ୍ମାନ ଜଣାଇ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ନାମରେ ରୋହତାଙ୍ଗ ପାସ୍ ସୁଡ଼ଙ୍ଗକୁ ନାମିତ କରିଛି

ଏହାଛଡ଼ା ଅଟଳ ଭୂଜଳ ଯୋଜନା ସଂକ୍ରାନ୍ତ ଆଉ ଏକ ପ୍ରସ୍ତାବ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି

ସେହିଭଳି ରେଳବାଇ ବୋର୍ଡର ପୁନର୍ଗଠନ ସଂକ୍ରାନ୍ତ ନିଷ୍ପଭି ମଧ୍ୟ କ୍ୟାବିନେଟ୍ରେ ଗୃହୀତ ହୋଇଛି ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରେଳବାଇ ମନ୍ତ୍ରୀ ପୀୟୁଷ ଗୋଏଲ୍ କହିଛନ୍ତି ଯେ ଏଶିକି ଯିଏ ରେଳବାଇ ବୋର୍ଡର ଅଧ୍ୟକ୍ଷ ହେବେ ସେ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟକରିବେ

କ୍ୟାବିନେଟ୍ ଅଟଳ ଭୂ ଜଳ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି

କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସ୍କଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଗ୍ରଜରାଟ ହରିଆଣା କର୍ଷାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ଚିହ୍ରିତ ଅଞ୍ଚଳରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହି ଯୋକ୍ତନା କାର୍ଯ୍ୟକାରି ହେବ ଏହି ଯୋକନାରେ ଚାଷୀଙ୍କ ଆୟ ବୃଦ୍ଧି ହୋଇପାରିବ ଏହି ଯୋଜନାର ଦୂଇଟି ମୁଖ୍ୟ ଦିଗ ରହିଛି ପ୍ରଥମ ଦିଗଟି ହେଉଛି ଭୂତଳ ଜଳ ପରିଚାଳନା ନେଇ ସଂସ୍ଥାଗତ ବ୍ୟବସ୍ଥାକୁ ସୁଦୃତ୍ କରିବା ଅନ୍ୟ ପକ୍ଷରେ ଏହି ଯୋଜନାରେ କୃଷକଙ୍କ ଆୟକୁ ଦ୍ୱିଗୁଶିତ କରିବାର ଲକ୍ଷ୍ୟ ରଖାଯାଇଛି

ସେ ତିନିଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ

ଏହି ବରିଷ୍ଣ ନେତା ଭାରତୀୟ ରାଜନୈତିକ ଇତିହାସରେ ଏକ ଉନ୍ନତ ପରମ୍ପରା ଛାଡ଼ି ଯାଇଛନ୍ତି ସମ୍ମାନର ସହ ଦେଶ ଆଜି ତାଙ୍କର ସ୍କତିଚାରଣ କରୁଛି ତାଙ୍କ କାର୍ଯ୍ୟକାଳରେ ବିଭିନ୍ନ ଆର୍ଥିକ ସଂସ୍କାର ବୃହତ ଭିଭିଭ୍ମି ପ୍ରକଳ୍ପ ଓ ଜାତୀୟ ରାଜପଥର ବିକାଶ ଆଦି କାର୍ଯ୍ୟ କରାଯାଇଥିଲା

ସାଧାରଣସ୍ତରରୁ ସେ ଜଣେ ବିଚକ୍ଷଣ ରାଜନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ

ତାଙ୍କର ବ୍ୟକ୍ତିତ୍ୱର ଅନେକ ମହନୀୟ ଦିଗ ରହିଛି ସେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ବକ୍ତା ଲେଖକ କବି ନିଃସ୍ୱାର୍ଥପର ସାମାଜିକ କର୍ମୀ ସାମ୍ଘାଦିକ ଏବଂ ସର୍ବୋପରି ସେ ଥିଲେ ନେତାଙ୍କର ନେତା

ପିଏମ୍ ଅଟଳ ଷ୍ଟାଚ୍ୟୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ଲକ୍ଷ୍ନୌଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ପ୍ରତିମା ଅନାବରଣ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟ ଏହି ଅବସରରେ ଅଟଳ ବିହାରୀ ମେଡ଼ିକାଲ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ଆଜି ବାଜପେୟୀଙ୍କ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋକିତ ହେଉଛି ରକ୍ତଦାନ ଶିବିର ରୋଗୀମାନଙ୍କୁ ମେଡ଼ିକାଲରେ ଫଳବ୍ଚ୍ଚନ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ ଆଦି ଆୟୋକିତ ହୋଇଛି

ଏଥିପାଇଁ ସମଗ୍ର ବିଶ୍ୱର ଖ୍ରୀଷ୍ଟଧର୍ମାବଲମ୍ଭୀମାନେ ପାରମ୍ପରିକ ପ୍ରାର୍ଥନା ଶ୍ରଦ୍ଧା ଓ ଆନନ୍ଦ ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କନ୍ନୋହବ ପାଳନ କରୁଛନ୍ତି ଏହି ଅବସରରେ ଲୋକମାନେ ସେମାନଙ୍କ ଘର ଆଲୋକମାଳାରେ ସଜିତ କରିଛନ୍ତି ସେମାନେ ମଧ୍ୟ ଖ୍ରୀଷ୍ଟମାସ ଟ୍ରି ରଙ୍ଗବେରଙ୍ଗ କାଗଜରେ ଘର ଓ ଅଗଣା ସଜାଇବା ସହ ପରସ୍କର ମଧ୍ୟରେ ଉପହାର ଆଦାନପ୍ରଦାନ କରୁଛନ୍ତି

ଏଚ୍ଏମ୍ ଏନ୍ପିଆର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଜାତୀୟ ଜନସଂଖ୍ୟା ପଞ୍ଜିକା ବା ଏନ୍ପିଆର ସହ ଜାତୀୟ ନାଗରିକ ପଞ୍ଜିକା ଏନ୍ଆର୍ସିର କୌଣସି ସଂପର୍କ ନାହିଁ ଏକ ସମ୍ଘାଦ ସରବରାହ ସଂସ୍ଥାକୁ ଗତକାଲି ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ଯେ ଏନ୍ପିଆରର କୌଣସି ତଥ୍ୟ ଏନ୍ଆର୍ସିରେ ବ୍ୟବହାର ହେବ ନାହିଁ ଏନ୍ପିଆର ବିଷୟରେ ଯେଉଁମାନେ ଗୁଜବ ପ୍ରଚାର କରୁଛନ୍ତି ସେମାନେ ଗରିବ ଓ ସଂଖ୍ୟାଲଘୁଙ୍କ ସ୍ୱାର୍ଥକୁ ବ୍ୟାହତ କରୁଛନ୍ତି ଏଭଳି ସର୍ଭେ ନ ହେଲେ ଲୋକଙ୍କ ପ୍ରକୃତ ସଂଖ୍ୟା ଜାଣିବା ଏବଂ ରନ୍ଧନ ଗ୍ୟାସ୍ ଭଳି ବିଭିନ୍ନ ପ୍ରକାର ସରକାରୀ ଯୋଜନା ଲୋକଙ୍କୁ ଯୋଗାଇବା ସହଜ ହେବ ନାହିଁ ଉଦ୍ଦିଷ୍ଟ ବର୍ଗଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା କ୍ଷେତ୍ରରେ ଏହିଭଳି ଗଣନା ସହାୟକ ହୋଇଥାଏ

ଗତକାଳି ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା ପରେ ନୃତନ ସରକାର ଗଠନ ନେଇ ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ଗତକାଲି ଶ୍ରୀ ସୋରେନଙ୍କୁ ଆନୁଷାନିକ ଭାବେ ଜେଏମ୍ଏମ୍ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି ବିଧାନସଭା ନିର୍ବାଚନରେ ମହାମେକ୍କର ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ କଂଗ୍ରେସ ଓ ଆର୍ଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ତାଙ୍କ ସପକ୍ଷରେ ସମର୍ଥନପତ୍ର ଦିଆଯାଇଛି

ନୂଆଦିଲ୍ଲୀଠାରେ ଆୟୋଜିତ ଆକାଶବାଶୀର ବାର୍ଷିକ ପୁରସ୍କାର ପ୍ରଦାନ ଉହବରେ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି

ଆକାଶବାଣୀ ଏଭଳି ଏକ ଅନୁଷ୍ଠାନ ଯାହାର ସମ୍ଭାଦ ସଂଗୀତ ବା ମନୋରଞ୍ଜନ କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କ ଜୀବନର ଏକ ଅଂଶବିଶେଷ ହୋଇଯାଇଛି ଏହି ସମାରୋହରେ ଉଦ୍ବୋଧନ ଦେଇ ପ୍ରସାରଭାରତୀ ଅଧ୍ୟକ୍ଷ ଡକ୍ଟର ଏ ସୂର୍ଯ୍ୟପ୍ରକାଶ କହିଛନ୍ତି ଆକାଶବାଣୀର ସମ୍ଭାଦ ସର୍ବସାଧାରଣଙ୍କର ବିଶ୍ୱାସ କିଣିବାରେ ସକ୍ଷମ ହୋଇଛି ଏହି ଅବସରରେ ଆକାଶବାଣୀ ସମ୍ଭାଦସେବା ବିଭାଗର ସମ୍ପାଦକ ପ୍ରତିନିଧ୍ୱ ଓ ସମ୍ଭାଦ ପାଠକମାନଙ୍କୁ ନିଜ ନିଜ ବିଭାଗରେ ପୁରସ୍କୃତ କରାଯାଇଥିଲା ସେମାନେ ହେଲେ ସମ୍ପାଦକ ଆନନ୍ଦ ପ୍ରକାଶ ସୋନି ଓ ସୁସ୍କିତା ମଣ୍ଡଳ ହିନ୍ଦୀ ସମ୍ଭାଦ ପାଠିକା କନକଲତା ଏବଂ ପ୍ରତିନିଧି ଲକ୍ଷ୍ମୀ ଏସ୍ଜୟ ନୀତିନ କେଲକର ବିକ୍ସ ଶୁକ୍କ ଓ ନିଷିଥ ଯୋଶୀ